ଆଲପୁଝା ଥ୍ରିସୁର ଏବଂ ଏର୍ଷ୍ଡାକୁଲମ୍ ଜିଲ୍ଲାର ବିଭିନ୍ନ ଅଞ୍ଞଳରେ ଏବେ ମଧ୍ଧ ଲୋକମାନେ ଖାଦ୍ଧ ବିନା ସେମାନଙ୍ଙ ଘରେ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି

ତେଶୁ ଜଳ ପରିମାଶ କ୍ରମଶଃ ହ୍ରାସ ପାଇବାର ସୟାବନା ରହିଛି

ଅନ୍ୟପକ୍ଷରେ ଆମ୍ ଆଦ୍ମୀ ପାର୍ଟିର ସମସ୍ତ ବିଧାୟକ ଏବଂ ସାଂସଦ ବନ୍ୟା ପ୍ରଭାବିତ ଲୋକଙ୍କର ସହାୟତା ପାଇଁ ସେମାନଙ୍କର ଏକ ମାସର ଦରମା ପ୍ରଦାନ କରିଛନ୍ତି

ଏକ ଟୁଇଟ୍ ମାଧ୍ଧମରେ ପ୍ରଧାନମନ୍ତୀ ଜନସାଧାରଣ ସେମାନଙ୍କର ମତାମତ ଏବଂ ଚିନ୍ତାଧାରାକୁ ନରେନ୍ଦ୍ର ଆପ୍ ଏବଂ 'ମାଇଁ ଗଭ୍ ଓପନ ଫୋରମ୍' ମାଧ୍ଧମରେ ଜଣାଇବାକୁ ଅନୁରୋଧ କରିଛନ୍ତି

ଆକି ମଧ୍ଧ ଦଳର କୋର୍ କମିଟି ବୈଠକ ବସୁଛି

ସମ୍ମୁକ୍ତ ଶ୍ରମିକ ଏ ନେଇ ଏକ ଭିଡିଓକ୍ ସୋସିଆଲ ମିଡିଆରେ ଛାଡିଛନ୍ତି ଏହା ମାଧ୍ଧମରେ ସେଠାର୍ ଉଷ୍ବାର କରିବା ପାଇଁ ସେମାନେ ନିବେଦନ କରିଛନ୍ତି

ସରକାର କେବଳ ଶିକ୍ଷକଙ୍କ ସହିତ ଲୁଚକାଳି ଖେଲୁ ନାହାନ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି

ସେମାନେ ବିଲରେ କାମ କର୍ଥିବାବେଳେ ଆଜି ଅପରାହ୍ରେ ବଜ୍ରପାତ ହୋଇଥିଲା ଆହତଙ୍କୁ ଅତାବିରା ଡାକ୍ତରଖାନାରେ ଭର୍ତି କରାଯାଇଛି

ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଉପସ୍ଥିତିରେ କକ୍ଷେନରକୁ ଖୋଲାଯିବା ସହ ଇଭିଏମ୍ର ସଂଖ୍ୟା ଯାଞ କରାଯାଇଥିଲା

ମାଲକାନଗିରି କୋରାପୁଟ୍ ରାୟଗଡା ଗଞାମ ଏବଂ ଗଜପତି କିଲ୍ଲାରେ ଗୋଟିଏ ଦୁଇଟି ସ୍ରାନରେ ପ୍ରବଳ ବର୍ଷା ହୋଇପାରେ